ଏଚ୍ସି ଚିଦାମ୍ଘରମ୍ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାୟରମ୍ ଜଡ଼ିତ ଥିବା ଆଇଏନ୍ଏକ୍ ମିଡିଆ ମାମଲା ଏକ ସମ୍ପର୍ଣ୍ଣ କଳାଧନ ମାମଲା ଓ ଏହି ମାମଲାରେ ଫଳପ୍ରଦ ତଦନ୍ତ ପାଇଁ ତାଙ୍କୁ ହାଜତରେ ରଖି ଜେରା କରିବାକୁ ପ୍ରାଥମିକ ମତାମତ ପ୍ରକାଶ ପାଇଛି ଜଷ୍ଟିସ୍ ସୁନୀଲ ଗୌଡ଼ ତାଙ୍କର ଆଗୁଆ କ୍ରାମିନ୍ ଆବେଦନକୁ ଖାରଜ କରି କହିଛନ୍ତି ଏଭଳି ଏକ ମାମଲାରେ କାମିନ୍ ପ୍ରଦାନ କରାଗଲେ ଏହା ସମାଜକୁ ଏକ ଭୁଲ୍ ସନ୍ଦେଶ ଦେବ ସେ କହିଛନ୍ତି ଶ୍ରୀ ଚିଦାମ୍ଘରମ୍ ତାଙ୍କୁ ଗିରଫ୍ ହେବାରୁ ମିଳିଥିବା ସୁରକ୍ଷା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ପ୍ରଶ୍ନକୁ ଏଡ଼ାଇ ଥିଲେ ଏହି ମାମଲାରେ ସୁପ୍ରିମ୍କୋର୍ଟରେ ଆବେଦନ କରିବା ପାଇଁ ମଧ୍ୟବର୍ତ୍ତୀ କାଳିନ ସୁରକ୍ଷା ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଥିଲେ ତାଙ୍କୁ ଗିରଫ୍ ହେବାରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଶ୍ରୀ ଚିଦାୟରମ୍ ବରିଷ ଓକିଲ କପିଲ ଶିବଲ ଅଭିଶେକ ମନୁ ସିଂଘଭି ଓ ସଲମନ ଖୁର୍ସିଦ୍ଙ୍କୁ ସାକ୍ଷାତ କରି ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଶ୍ରୀ ଚିଦାମ୍ଘାରମ୍ଙ୍କ ଆବେଦନକୁ ରେଜିଷ୍ଟ୍ରାର ସମ୍ମୁଖରେ ଉପସ୍ଥାପନ କରିବାକୁ ସୁପ୍ରିମ୍କୋର୍ଟର ଜଣେ ଅଫିସର ଶ୍ରୀ ଶିବଲଙ୍କୁ କହିଛନ୍ତି ଏହାପରେ ତାହାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ

ଏଚ୍ସି ଚପର୍ ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦ୍ରୁର୍ନୀତି ସଂକ୍ରାନ୍ତ ଏକ କଳାଧନ ମାମଲାରେ ଦିଲ୍ଲୀର ଏକ ଅଦାଲତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରତୁଲ ପୁରୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ଜଷ୍ଟିସ୍ ସୁନୀଲ ଗୌଡ଼ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ପୂର୍ବରୁ ବିଚାରପତି ଉଭୟ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଓ ପୁରୀଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ ବରିଷ୍ଠ ଓକିଲ ଅଭିଶେକ୍ ମନୁ ସିଂଘଭି ଶ୍ରୀ ପୁରୀଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇ କହିଥିଲେ ଶ୍ରୀ ପୁରୀ ତଦନ୍ତରେ ସହଯୋଗ କରୁଛନ୍ତି କିନ୍ତୁ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ର ଆଚରଣରୁ ଆଇନ୍ଗତ ଦୃଷ୍ଟିରୁ ହଇରାଣ କରିବା ଓ ପ୍ରତିଶୋଧ ପରାୟଣ ହେବାର ସ୍ୱଷ୍ଟ ସୂଚନା ମିଳୁଛି ଅତିରିକ୍ତ ସଲିସିଟର ଜେନେରାଲ୍ ଅମନ ଲେଖୀ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପକ୍ଷରୁ କୋର୍ଟ୍ରେ ପ୍ରତିନିଧିତ୍ୱ କରି ଶ୍ରୀ ପ୍ରରୀଙ୍କ ଆବେଦନର ବିରୋଧ କରିଥିଲେ ଓ ତଦନ୍ତ ସମୟରେ ସେ ବହ ପ୍ରଶ୍ନକୁ ଏଡେଇଥିବା ଏବଂ ବିଭ୍ରାନ୍ତିକର ତଥ୍ୟ ଦେଇଥିବାର କହିଥିଲେ ସେ କହିଥିଲେ ପ୍ରଶ୍ନକୁ ଏଡ଼େଇବା ସ୍ଥଳେ ହାକତରେ ରଖି ଜେରା କରାଯିବାର ବ୍ୟବସ୍ଥା ରହିଛି

ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଶ୍ରୀ ପୁରୀଙ୍କୁ ଆଉ ଏକ ବ୍ୟାଙ୍କ୍ ଠକେଇ ମାମଲାରେ ଆକି ସକାଳେ ଗିରଫ୍ କରିଛି

ତାହା ମଧ୍ୟରୁ ଆସନ୍ତାକାଲି ଏକ ସଂଚାଳନ କରାଯିବାର କାର୍ଯ୍ୟସ୍ଟଚୀ ରହିଛି

ଇସ୍ରୋ ଦ୍ୱାରା କରାଯାଇଥିବା ଏହି ଅଭିଯାନ ଉପରେ ଡକ୍କର ଶିବନ କହିଛନ୍ତି ଚନ୍ଦ୍ରରର ଦକ୍ଷିଣ ଗୋଲାର୍ଦ୍ଧରେ ଏକ ଉପଗ୍ରହ ଅବତରଣ କରାଇବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ ଏହା ପୂର୍ବର୍ତ୍ତ ଯେଉଁ ଦେଶମାନେ ଚନ୍ଦ୍ରକୃ ଉପଗ୍ରହମାନ ପଠାଇଛନ୍ତି ସେମାନେ ଚନ୍ଦ୍ରର ବିଶ୍ୱବ ରେଖା ନିକଟରେ ସେଗୁଡ଼ିକୃ ଅବତରଣ କରାଇଛନ୍ତି

ଟ୍ୱିଟ୍ କରି ସେ କହିଛନ୍ତି ଏହା ଏକ ଅଭ୍ରୁତପୂର୍ବ ପଦକ୍ଷେପ ଓ ଚନ୍ଦ୍ରକୁ ଭାରତର ଅଭିଯାନରେ ଏକ ମାଇଲ୍ସ୍ତମ୍ଭ

ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ମେନ୍ଧାର ସେକ୍ଟର ଗୁଳି ବିନିମୟରେ ନାଏକ ରବିରଞ୍ଜନ କୁମାର ସିଂହ ଶହୀଦ୍ ହୋଇଛନ୍ତି ପାକିସ୍ତାନୀ ଗୁଳିଗୋଳା ବର୍ଷଣର ଭାରତୀୟ ସୈନ୍ୟମାନେ କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନମାନଙ୍କ ଗୁଳିରେ ପାକିସ୍ତାନର ଘାଟି ଓ ସୈନ୍ୟମାନଙ୍କର ବ୍ୟାପକ କ୍ଷତି ଘଟିଛି ଶହୀଦ୍ ରବିରଞ୍ଜନଙ୍କ ଘର ବିହାରର ରୋହତାସ ଜିଲ୍ଲାର ଗୋପେବିଘା ଗ୍ରାମରେ ବୋଲି ଜଣାପଡ଼ିଛି ପୂର୍ବରୁ ପାକିସ୍ତାନୀ ସୈନ୍ୟମାନେ ପୁଞ୍ଚ କିଲ୍ଲାର କ୍ରିଷ୍ଣାଘାଟି ସେକ୍ଟରର ଭାରତୀୟ ସୀମାନ୍ତ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରିଥିଲେ ଭାରତ ପଟରୁ ଏହାର କଡ଼ା ଜବାବ ଦିଆଯାଇଥିଲା ରାଜନାଥ ଡିଫେନ୍ସ ଇଣ୍ଡିକେନାଇକେସନ ପ୍ରତିରକ୍ଷା ସାମଗ୍ରୀ ଗୁଡ଼ିକର ଆମଦାନୀ ହ୍ରାସ କରିବା ଓ ଦେଶର ସଶସ୍ତ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାପାଇଁ ସମସ୍ତ ପ୍ରତିରକ୍ଷା ସାମଗ୍ରୀର ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦନ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଅତ୍ୟାଧୁନିକ ଞ୍ଜାନକୌଶଳର ସମ୍ପର୍ଶ୍ଣ ବ୍ୟବହାର କରିବା ପ୍ରତି ମଧ୍ୟ ସେ ଗୁରୁତ୍ୱ ଆରୋପ କରିଛନ୍ତି ଆଜି ନୂଆଦିଲ୍ଲୀରେ ଭାରତୀୟ ବିମାନ ବାହିନୀର ଆଧୁନିକୀକରଣ ଓ ଦେଶୀୟକରଣ ଯୋଜନା ସଂକ୍ରାନ୍ତ ଏକ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ଶ୍ରୀ ସିଂ ଏହା କହିଛନ୍ତି ଭାରତର ପ୍ରତିରକ୍ଷା ଉତ୍ପାଦନରେ ପୁଞ୍ଜିନିବେଶ କରିବାକୁ ସେ ବିଦେଶୀ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି ସେ କହିଛନ୍ତି ଏହି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ବେସରକାରୀ କ୍ଷେତ୍ରକୁ ଜଡିତ କରିବାକୁ ଉଦ୍ୟମ କରାଯାଉଛି ଭାରତୀୟ ବିମାନ ବାହିନୀ ବୈଷୟିକ ଜ୍ଞାନଦୃଷ୍ଟିରୁ ଏକ ଉନ୍ନତବାହିନୀ ଓ ଅତ୍ୟନ୍ତ ଦକ୍ଷ ପ୍ରତିରକ୍ଷା ବାହିନୀ ବୋଲି ସେ ବର୍ଷନା କରିଛନ୍ତି ସେ କହିଛନ୍ତି ଭାରତର ପଡୋଶୀ ଦେଶରେ ଥିବା ସନ୍ତାସବାଦୀ ଆଡ୍ଗୁସ୍ଥଳୀଗୁଡ଼ିକ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣରୁ ବିମାନ ବାହିନୀର ଦକ୍ଷତା ଓ ପରାକାଷାର ପ୍ରମାଣ ସାର୍ବଜନୀନ ହୋଇଛି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତବ୍ୟଦେଇ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ କହିଛନ୍ତି ବିଦେଶର ମହଙ୍ଗା ତଥା ପୁରାତନ ଯନ୍ତ୍ରପାତି ଓ ଅସ୍ତଶାସ୍ତ ସ୍ଥାନରେ ଦେଶରେ ନିର୍ମିତ ଅତ୍ୟାଧୁନିକ ଅସ୍ତଶସ୍ତ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି ବିମାନବାହିନୀହ ଦକ୍ଷତା ବୃଦ୍ଧି ପାଇଁ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ଓ ଯନ୍ତ୍ରପାତି ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ ଭାରତୀୟ ବିମାନବାହିନୀର ଦକ୍ଷତା ବୃଦ୍ଧି ପାଇଁ ଅଧିକ ଯୁଦ୍ଧବିମାନ ସଂଗ୍ରହ ପ୍ରତି ସେ ଗୁରୁତ୍ୱାରୋପ କହିଛନ୍ତି ଜୟଶଙ୍କର ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ଅନୁସାରେ ବାଙ୍ଗଲାଦେଶ ସହ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭାଗିଦାରୀ ସମ୍ପର୍କରେ ରୂପାନ୍ତରିତ ହେବା ସହ ଏହା ଉଚ୍ଚଶିଖରକୁ ଛୁଇଁଛି ଡାକାରେ ଆଜି ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ୍ ମୋମେନ୍ଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା ପରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆଗାମୀ ଭାରତ ଗସ୍ତ ପାଇଁ ଭିଭିମି ପ୍ରସ୍ତୁତ କରିବା ତାଙ୍କ ଗସ୍ତର ମୂଳ ଲକ୍ଷ୍ୟ ସନ୍ତାସବାଦ ଅପରାଧ ଓ ଉଗ୍ରବାଦର ନିୟନ୍ତ୍ରଣ କରି ଦୁଇ ଦେଶ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ରେଳ ସଡ଼କ ଓ ବିମାନ ପଥରେ ଯୋଗାଯୋଗ ବୃଦ୍ଧିରୁ ଉଭୟ ଦେଶ ଲାଭାନ୍ୱିତ ହୋଇଥିବାର ମଧ୍ୟ ସେ କହିଛନ୍ତି ଭାରତ ଏହିସବୁ କ୍ଷେତ୍ରରେ ବାଙ୍ଗଲାଦେଶ ସହ ଏହାର ସମ୍ପର୍କ ବୃଦ୍ଧି କରିବ ଓ ଏ ଦିଗରେ ଯଥାସମ୍ଭବ ପଦକ୍ଷେପ ନେବ ସେ କହିଛନ୍ତି ଦୂଇ ଦେଶ ମଧ୍ୟ ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ଜଳ ବଣ୍ଟନ କ୍ଷେତ୍ରରେ ପରସ୍କରକୁ ସୁହାଇବା ଭଳି ଏକ ଉପାୟ ବାହାର କରାଯାଇ ପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ରୋହିଙ୍ଗ୍ୟା ସରଣାର୍ଥୀଙ୍କର ବିଷୟ ଉଲ୍ଲେଖ କରି ସେମାନେ ଯେପରି ନିରାପଦରେ ଓ ଶୀଘ୍ର ଫେରିବେ ଓ ସେମାନଙ୍କର ସ୍ଥାୟୀ ବନ୍ଦୋବସ୍ତ କରାଯିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି